ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳି ବାରାଣସୀକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ

ପ୍ରଥମ ଥରପାଇଁ ସେ ତାଙ୍କର ଜନ୍ମଦିନ ବାରାଣସୀରେ କରିବେ ଆଜି ଅପରାହୁରେ ସେଠାରେ ପହଞ୍ଚବା ପରେ ପ୍ରଧାନମନ୍ତ୍ରୀ ରୋହାଣିଆ ଅଞ୍ଚଳର ନରୁଆ ଗ୍ରାମ ଗସ୍ତ କରି ପ୍ରାଥମିକ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ

ପରେ ସେ କାଶୀ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ

ଆସନ୍ତାକାଲି ସେ ବିଭିନନ ବିକାଶମୂଳକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବେ ଓ ଉଦ୍ଘାଟନ କରିବେ

ପ୍ରେକ୍ ପିଏମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ତାଙ୍କୁ ଅଭିନନ୍ଦନ କଣାଇଛନ୍ତି ତାଙ୍କର ବାର୍ତ୍ତାରେ ଶ୍ରୀ କୋବିନ୍ଦ୍ ପ୍ରଧାନମନ୍ତ୍ରୀଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି

ଶ୍ରୀ ସିଂ ତାଙ୍କ ବାର୍ତ୍ତାରେ କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅଭୂତ ପୂର୍ବ ଅଭିବୃଦ୍ଧି ହାସଲ କରିଛି ଓ ବିଶ୍ୱର ଷଷ୍ଠ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ସେ କହିଛନ୍ତି ଶ୍ରୀ ମୋଦି ଜଣେ ଦୂରଦୃଷ୍ଟୀ ସମ୍ପନ୍ନ ବ୍ୟକ୍ତି ଯିଏ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକ୍ ସାକାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଶ୍ରୀ ଜେଟ୍ଲୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଶ୍ରୀ ମୋଦି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏଭଳି ଦେଶସେବା କରିବାପାଇଁ କାମନା କରିଛନ୍ତି ଶ୍ରୀ ରାଠୋଡ୍ ତାଙ୍କ ବାର୍ତ୍ତାରେ କହିଛନ୍ତି ଶ୍ରୀ ମୋଦିଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ ଭାରତ ବିକାଶ ପଥରେ ଅଗ୍ରସର ହେଉଛି ଭିକେ ସିଂ ପାକ୍ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ କହିଛନ୍ତି ପାକିସ୍ତାନ ସହ କଥାବାର୍ତ୍ତା ସେତିକିବେଳେ କରାଯିବ ଯେତେବେଳେ କଥାବାର୍ତ୍ତାପାଇଁ ଅନୁକୂଳ ବାତାବରଣ ସ୍ଚୁଷ୍ଟି ହେବ ନୂଆଦିଲ୍ଲୀରେ ସ୍କାର୍ଟ ବର୍ଡର୍ ମ୍ୟାନେଜ୍ମେଣ୍ଟ ଶୀର୍ଷକ ଏକ ଆଲୋଚନା ଚକ୍ର ସମୟରେ ପାକିସ୍ତାନ ସହ କଥାବାର୍ତ୍ତାର ସମ୍ଭାବନାକୁ ନେଇ ସାମ୍ଭାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏହା କହିଛନ୍ତି ସେ କହିଛନ୍ତି ପାକିସ୍ତାନ ସହ କଥାବାର୍ଭା ସଂକ୍ରାନ୍ତରେ ଭାରତର ନୀତି ଅତ୍ୟନ୍ତ ସ୍ୱଷ୍ଟ ପାକିସ୍ତାନରେ ନ୍ତଆ ସରକାର ଗଠନ ହେବା ପରଠାରୁ ସୀମା ସେପଟୁ ବୃଦ୍ଧି ପାଉଥିବା ଅନୁପ୍ରବେଶ ଉଦ୍ୟମ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଭାରତ ପରିସ୍ଥିତି ଉପରେ ନଜର ରଖିଛି ସେ କହିଛନ୍ତି ପାକିସ୍ତାନରେ ନୂଆ ସରକାର ଗଠନ ହେବା ସତ୍ତ୍ୱେ ତାହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିବାକୁ ନେଇ କୌଣସି ବ୍ୟକ୍ତି ବିଶେଷ ଆଶାବାଦୀ ନ ଥିଲେ ପୂର୍ବରୁ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଶ୍ରୀ ସିଂ କହିଥିଲେ ଭାରତର ସୀମାକୁ ସୁରକ୍ଷା ଦେବାପାଇଁ ସମସ୍ତ ସମ୍ଭାବ୍ୟ ଉଦ୍ୟମ ହେବା ଆବଶ୍ୟକ ସେ କହିଛନ୍ତି ସ୍କାର୍ଟ ବର୍ଡର ମ୍ୟାନେଜ୍ମେଣ୍ଟପାଇଁ ସ୍କାର୍ଟ ଡାଟା କଲେକ୍ସନ୍ ଜରୁରୀ ମନ୍ତ୍ରୀ କହିଛନ୍ତି ସୀମା ପରିଚାଳନା ବ୍ୟବସ୍ଥା ନିର୍ଭରଶୀଳ ସମନ୍ୱିତ ଓ ଶକ୍ତିଶାଳୀ ହେବା ଉଚିତ ଆଡ୍ ଭିକେ ସିଂ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ସିଂ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାର୍ପୁର ପଥକୁ ଖୋଲିବାପାଇଁ ପାକିସ୍ତାନ ଭାରତକୁ କୌଣସି ପ୍ରସ୍ତାବ ଦେଇ ନାହିଁ ଏହି ବିଷୟ ଦୀର୍ଘ ଦିନ ହେବ ପଡ଼ିରହିଛି ଏବଂ ଯଦି କୌଣସି ଅଗ୍ରଗତି ଘଟେ ତେବେ ସମସ୍ତେ ଏ ବିଷୟରେ ଜାଣିପାରିବେ

ଏହି ପଥ ଖୋଲିଗଲେ ପଞ୍ଜାବର ଶିଖ୍ ତୀର୍ଥଯାତ୍ରୀମାନେ ପାକିସ୍ତାନର କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାରା ଦରବାର ସାହିବ୍କୁ ସିଧା ଯାଇପାରିବେ ଭିପି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଭାରତୀୟ ଅର୍ଥନୀତିରେ ବ୍ୟାପକ ସଂସ୍କାର ସହ ଏହା ଏକ ଆନୁଷ୍ଠାନିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି ମାଲ୍ଟାର ଫ୍ଲୋରିଆନାରେ ଗତ ସନ୍ଧ୍ୟାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ଭାରତର ଅର୍ଥନୈତିକ ସଂସ୍କାର ଏହା ସହିତ ସାମ୍ଭିହିକ ସମାଜକୁ ରୂପାନ୍ତରିତ ହୋଇଛି ଶ୍ରୀ ନାଇଡୁ କହିଛନ୍ତି ଭାରତ ସମଗ୍ର ବିଶ୍ୱକୁ ଏକ ପରିବାର ଦୃଷ୍ଟିରେ ଦେଖେ ଓ ଏହା ସମସ୍ତଙ୍କ ବିକାଶ ନୀତିରେ ବିଶ୍ୱାସ କରେ ଉପରାଷ୍ଟ୍ରପତି କହିଛନ୍ତି ଭାରତ କେବେ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ ଓ ସମସ୍ତ ସହ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବେ ବଞ୍ଚବାକୁ ଚାହେଁ ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗତକାଲି ଯାଇ ମାଲ୍ଟାରେ ପହଞ୍ଚଥିଲେ

ସେ କହିଛନ୍ତି ଭାରତ ମଧ୍ୟ ବିଶ୍ୱରେ ଏକ ଦ୍ରତ ବିକାଶକାରୀ ପର୍ଯ୍ୟଟନ କେନ୍ଦ୍ର ହୋଇପାରିଛି ଶ୍ରୀ ଆଲ୍ଫୋନ୍ସ୍ କହିଛନ୍ତି ବିଜା ନିୟମକୁ ସରଳ କରାଯାଇ ପର୍ଯ୍ୟଟକମାନଙ୍କୁ ଭାରତକୁ ଆକୃଷ୍ଟ କରିବା ଦିଗରେ ଅନୁକ୍ରଳ ପଦକ୍ଷେପମାନ ନିଆଯାଇଛି ଯେଉଁ ରାଜ୍ୟଗୁଡ଼ିକର ନିକସ୍ୱ ମାର୍ଟ ନାହିଁ ସେମାନଙ୍କୁ ପର୍ଯ୍ୟଟନ ମାର୍ଚ ବହୁ ମାତ୍ରାରେ ସାହାଯ୍ୟ କରିବ ପ୍ରର୍ବର୍ ମାର୍ଟକୁ ଉଦ୍ଘାଟନ କରି କୋଇଲା ଓ ରେଳମନ୍ତ୍ରୀ ପିୟୁଷ୍ ଗୋୟଲ କହିଥିଲେ ସ୍ୱଚ୍ଛତା ଅଭିଯାନ ଯୋଗୁଁ ବହୁସଂଖ୍ୟାରେ ପର୍ଯ୍ୟଟକମାନେ ଭାରତକୁ ଆସ୍ୱଥିବାର୍ ପର୍ଯ୍ୟଟନ କ୍ଷେତ୍ର ଲାଭବାନ୍ ହୋଇଛି

ଏହି ଆକ୍ମଣ ଘଟାଇଥବା କୌଣସି ଗୋଷ୍ଠୀ ପକ୍ଷର୍ ଦାବି କରାଯାଇ ନ ଥିଲେ ମଧ୍ୟ ତାଲିବାନ ସନ୍ତାସବାଦୀ ଗୋଷ୍ଠୀ ବାରମ୍ଭାର ନିରାପତ୍ତା ବାହିନୀ ଉପରେ ଆକ୍ରମଣ କର୍ତ୍ତବାର୍ ସେହି ଗୋଷ୍ଠୀ ଏହି ଆକ୍ରମଣ ଘଟାଇଥିବା ପ୍ରାଦେଶିକ ରାଜ୍ୟପାଳଙ୍କ ମ୍ରଖପାତ୍ର କହିଚ୍ଛନ୍ତି

ଏହି ମହାକାଶ ଯାନ ବ୍ରିଟେନ୍ର ଦୂଇଟି ଉପଗ୍ରହକୁ ସଫଳତାର ସହ କକ୍ଷପଥରେ ସ୍ଥାପନ କରିଛି

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବ୍ରିଟେନ୍ର ସେହି ଦୁଇ ଉପଗ୍ରହକୁ ସେଗୁଡ଼ିକର କକ୍ଷପଥରେ ସ୍ଥାପନ କରି ଇସ୍ରୋ ପ୍ରତିଯୋଗିତାମୂଳକ ମହାକାଶ ବ୍ୟବସାୟରେ ଭାରତର ଦକ୍ଷତାର ପ୍ରତିପାଦନ କରିଛି ଏମ୍ପି ରାହୁଲ୍ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆଜି ତାଙ୍କ ପାର୍ଟିର ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ସେ ଏକ ରୋଡ଼୍ ଶୋ'ରେ ଅଂଶଗ୍ରହଣ କରିବେ ଓ ପାର୍ଟି କର୍ମୀମାନଙ୍କୁ ଉଦ୍ବୋଧନ ଦେବେ ବିଶ୍ୱକର୍ମା ଜୟନ୍ତୀ ଆଜି ହେଉଛି ବିଶ୍ୱକର୍ମା ଜୟନ୍ତୀ

ଏହି ଘୂର୍ଷିଝଡ଼ ଗତ ଶୁକ୍ରବାର ଦିନ ଉତ୍ତର କାରୋଲିନା ସହରରେ ସ୍ଥଳଭାଗ ଚୂଇଁବା ପରେ ପ୍ରବଳ ବର୍ଷା ହୋଇଥିଲା ଗତକାଲି ମଧ୍ୟ ଉତ୍ତର କାରୋଲିନାରେ ମୃଷଳଧାରାରେ ବର୍ଷା ହେବାଦ୍ୱାରା ୱିଲମିଙ୍ଗ୍ଟନ୍ ସହରରେ ଅନେକ ଘର ଭାଙ୍ଗି ଯାଇଥିବାର ଖବର ମିଳିଛି ଏବଂ ସେଠାକାର ନଦୀଗୁଡ଼ିକରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି ରେସ୍ଲିଂ ରିଓ ଅଲମ୍ପିକ୍ସ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକ୍ ବେଲାରୁଷ୍ର ମିନ୍ସ୍କରେ ମେଦ୍ବେଦ୍ ଆନ୍ତର୍ଜାତିକ କୁସ୍ତି ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି

ଏସିଆ କପ୍ ଆବୁଧାବୀଠାରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗୀତାର ଗ୍ରପ୍ ବି'ର ମ୍ୟାଚ୍ରେ ଆଜି ଶ୍ରୀଲଙ୍କା ଆଫଗାନସ୍ତାନକୁ ଭେଟିବ